ଏଥିପାଇଁ ଖୁବ୍ ଶୀଘ୍ର ଓପିଏସ୍ସି ପକ୍ଷରୁ ବିଙ୍କାପନ ପ୍ରକାଶ ପାଇବ

ଫି' କୋହଳ ଘରୋଇ ଅନୁଦାନ ପ୍ରାପ୍ତ ଓ ଅଣଅନୁଦାନ ପ୍ରାପ୍ତ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ସ୍କୁଲ ଫି' କୋହଳ କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି